ସମସ୍ତ ପୁଲିଂ ବୁଥ୍ଗୁଡ଼ିକୁ ସାନିଟାଇଜ୍ କରାଯିବା ସହ ଭୋଟରଙ୍କ ସୁବିଧା ପାଇଁ ବୁଥ୍ସଂଖ୍ୟାକ୍ ବୁଦ୍ଧି କରାଯାଇଛି

ଚଳିତବର୍ଷ ପ୍ରତିରକ୍ଷା ମନ୍ତଶାଳୟ ସୈନିକ ସ୍କୁଲ ସୋସାଇଟି ପକ୍ଷର୍ଠ ଏନ୍ଟିଏ ଏହି ପରୀକ୍ଷା ଆୟୋଜନ କରୁଛି

ଏହି ପରୀକ୍ଷା ଇଂରାକୀ ହିନ୍ଦୀ ଓ ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ

ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି